ପିଏମ୍ ଇଟି ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସର୍ବସାଧାରଣଙ୍କ ଅର୍ଥ ହେରଫେରକୁ ବରଦାସ୍ତ କରାଯିବ ନାହିଁ ଓ ପ୍ରତ୍ୟେକ ଆର୍ଥିକ ଅନିୟମିତତା ବିରୁଦ୍ଧରେ ତାଙ୍କ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ରେ ସଂପ୍ରତି ହୋଇଥିବା ଆର୍ଥିକ ଠକେଇର ପରୋକ୍ଷରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସର୍ବସାଧାରଣଙ୍କ ଅର୍ଥର ବେଆଇନ ଭାବେ ଠୁଳ କରିବା ଗ୍ରହଣୀୟ ନୁହେଁ ଏବଂ ଏହା ନୂଆ ଅର୍ଥନୀତି ନୂଆ ନୀତିର ମୂଳମନ୍ତ୍ର

ସେ କହିଛନ୍ତି ଚାରିବର୍ଷ ପୂର୍ବେ ବିଶ୍ୱରେ ଯେତେବେଳେ ଭାରତୀୟ ଅର୍ଥନୀତି ଉପରେ କିଛି କୁହାଯାଉଥିଲା ସେତେବେଳେ ଏହାକୁ ଦୁର୍ବଳତାର ଆଖ୍ୟା ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ଭାରତୀୟ ଅର୍ଥନୀତି ସର୍ବତ୍ର ଚର୍ଚ୍ଚାର ବିଷୟ ହୋଇଛି

ପୂର୍ବତନ ମ୍ରଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତାଙ୍କ ଜୟନ୍ତୀ ଅବସରରେ ଏହି ଯୋଚ୍ଚନାର ଶୁଭାରମ୍ଭ କରାଯାଉଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ଆସନ୍ତା ଦୁଇଦିନ ଭିତରେ ତାମିଲନାଡୁ ଗୁଜରାତ ଡାମନ ଡିଉ ଓ ପୁଡ଼ୁଚେରୀକୁ ଗସ୍ତ କରିବେ ଶ୍ରୀ ମୋଦି ଆଙ୍କି ଡାମନରେ ପହଞ୍ଚ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭାରମ୍ଭ କରିବେ ସେ ମଧ୍ୟ ବହୁ ଯୋଜନାର ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ ସେଠାରୁ ସେ ଚେନ୍ନାଇ ଯାଇ ଆମ୍ମା ଦୁଇଚକିଆ ଯାନ ଯୋଜନାର ଶୁଭାରମ୍ଭ କରିବେ ବାଇପୋଲ୍ସ ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ଆସନ ଏବଂ ଓଡ଼ିଶାର ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଆଜି ମତଦାନ ହେଉଛି ମଧ୍ୟପ୍ରଦେଶର କୋଲାରସ୍ ଓ ମୁଙ୍ଗାଓଲି ବିଧାନସଭା ଆସନ ଏବଂ ଓଡ଼ିଶାର ବିଜେପୁର ବିଧାନସଭା ଆସନ ପାଇଁ ଏହି ଉପନିର୍ବାଚନ ହେଉଛି

ମଧ୍ୟପ୍ରଦେଶର ସେହି ଦୁଇ ଆସନର ବିଧାୟକମାନଙ୍କର ପରଲୋକ ଘଟିବା ପରେ ସେଠାରେ ଉପନିର୍ବାନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନର ବିଧାୟକ ସୁବଳ ସାହୁଙ୍କର ପରଲୋକ ଘଟିବାରୁ ଏଠାରେ ଉପନିର୍ବାଚନ କରାଯାଉଛି ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ସୁପ୍ରିମକୋର୍ଟ ଜେସ୍ ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟ ବିଚାରପତିମାନଙ୍କର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଉଚିତ କାରଣ ଏହା ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ ଜଷ୍ଟିସ୍ ଏକେ ସିକ୍ ି ଓ ଅଶୋକଭ୍ୟଷଣଙ୍କ ଖଣ୍ଡପୀଠ ଏହା କହିଛନ୍ତି ବିଭିନ୍ନ ସ୍ତରରେ ହେଉଥିବା ବିଳୟ ଯୋଗୁଁ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି ହାଇକୋର୍ଟ ମୁଖ୍ୟବିଚାରପତିମାନଙ୍କ ନାମ ପ୍ରକାଶ କରିବା କାର୍ଯ୍ୟପାଳିକାଠାରୁ ସୂଚନା ମିଳିବା ସୁପ୍ରମିକୋର୍ଟ କଲେଜିୟମ୍ରୁ ଅନୁମତି ମିଳିବା ଓ କାର୍ଯ୍ୟପାଳିକାରୁ ଚୂଡ଼ାନ୍ତ ସମ୍ମତି ମିଳିବାରେ ବିଭିନ୍ନ ପ୍ରକାର ବିଳମ୍ୟ ଘଟୁଛି

ପାକିସ୍ତାନ ଫାୟାରିଂ ଜାନ୍ମୁ କାଶ୍ମୀରରେ ରାଜୌରୀ ଓ ପୁଞ୍ କିଲ୍ଲାରେ ନିୟନ୍ତ୍ରଣରେଖାଠାରେ ଗତକାଲି ପାକିସ୍ତାନୀ ସୈନ୍ୟମାନେ ପ୍ରବଳ ମୋର୍ଟାର୍ ଆକ୍ରମଣ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରି ଏହାର ଠିକଣା ଜବାବ ଦେଇଛନ୍ତି ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ଆମର ହସ୍ତଗତ ହୋଇନାହିଁ ସିବିଆଇ ଦିଲ୍ଲୀ ଦିଲ୍ଲୀ ଭିତ୍ତିକ ଏକ ଗହଣା ରପ୍ତାନୀକାରୀ କମ୍ପାନି ବିରୁଦ୍ଧରେ ସିବିଆଇ ଏକ ମାମଲା ରୁଜୁ କରିଛି

ଦ୍ୱାରକା ଦାସ ସେଠ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ଏହି ଠକେଇ ପାଇଁ ସିବିଆଇ ମାମଲା ଆରମ୍ଭ କରିଛି

ବ୍ୟାଙ୍କ୍ର ଅଭିଯୋଗ ଅନୁସାରେ ସେହି କମ୍ପାନି ଋଣପତ୍ରଗୁଡ଼ିକର ବ୍ୟବହାର କରି ଅନ୍ୟ ରଣଦାତାମାନଙ୍କୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ପଥର ପାଇଁ ଅର୍ଥ ପ୍ରଦାନ କରୁଛି ତା'ଛଡ଼ା ସେହି କମ୍ପାନି ମଧ୍ୟ ବେନାମୀ କାରବାର କରୁଥିବାର ଅଭିଯୋଗରେ ଉଲ୍ଲେଖ ରହିଛି

ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଦର୍ ନୱେର୍ଟ କହିଛନ୍ତି ବର୍ଭମାନ ଜେରୁଜେଲମ୍ରେ ଥିବା ଆମେରିକାର କନ୍ସୁଲେଟ୍ ଜେନେରାଲ୍ଙ୍କ ଅଟ୍ଟାଳିକାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୂତାବାସ କାର୍ଯ୍ୟ କରିବ ଆମେରିକା ନାଗରିକମାନଙ୍କୁ ବିଜା ସେବା ଓ ଅନ୍ୟାନ୍ୟ ସୁବିଧା ବର୍ତ୍ତମାନ ପାଇଁ ପୂର୍ବ ଭଳି ଅର୍ଣ୍ଣୋନାରୁ ପ୍ରଦାନ କରାଯିବ

ଶ୍ରୀ ମୁଁଚିନ୍ କହିଛନ୍ତି ଏହି କମ୍ପାନିମାନେ ବହୁ ଛଦ୍କ କାରବାର ସହ ଲିପ୍ତ ଥିଲେ ଓ ସେଥିରୁ ଆୟ ଅର୍ଥକୁ ଉତ୍ତରକୋରିଆର ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ବ୍ୟବହାର କରାଯାଉଥିଲା ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସର୍ବଶେଷ କଟକଣା ଯଦି ଫଳପ୍ରଦ ନ ହୁଏ ତେବେ ଏହାର ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ବକ୍ନିଂ ଭାରତର ଏମ୍ସି ମ୍ୟାରିକମ୍ ଗତକାଲି ବୁଲ୍ଗେରିଆର ସୋଫିଆଠାରେ ଷ୍ଟ୍ରାନ୍ଜା ସ୍କାରକୀ ମୁଷ୍ଟିଯୁଦ୍ଧ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଅନ୍ୟପକ୍ଷରେ ବିକାଶ କ୍ରିଷନ୍ ଓ ଆଉ ଦୁଇଜଣ ପୁରୁଷ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି

ଏହି ମ୍ୟାଚ୍ର ଫଳାଫଳ ସିରିଜ୍ରେ କିଏ ବିଜୟୀ ହେବ ତାହା ନିଣ୍ଟିତ କରିବ